ଏହି ସଂସ୍କାର ଫଳରେ ଦେଶର ଚାଷୀ ଷ୍ଟାର୍ଟଅପ୍ ଘରୋଇ ଉଦ୍ୟୋଗ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଗବେଷଣା ପ୍ରତିଷ୍ଠାନଗୁଡିକ ଉପକୃତ ହେବେ ଏହା ସେମାନଙ୍କୁ ନବସୃଜନ ଏବଂ ନୂଆ ନୂଆ ଅତ୍ୟାଧୁନିକ ଉପାୟ ବାହାର କରିବାରେ ସହାୟକ ହେବ

ଏହି ସଂସ୍କାର ଆମ ଦେଶରେ ବ୍ୟବସାୟ ବାଣିଜ୍ୟକୁ ସୁଗମ କରିବାର ସରକାରୀ ଅଙ୍ଗୀକାରକୁ ପ୍ରଦର୍ଶିତ କରୁଛି ଏବଂ ଏହା ଫଳରେ ଭାରତରେ ଏ କ୍ଷେତ୍ରରେ ଥିବା ନିୟନ୍ତ୍ରଣ ବ୍ୟବସ୍ଥାର ଅବସାନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଉତ୍ତର ପ୍ରଦେଶର ବହରାଇଚଠାରେ ହେବାକୁ ଥିବା ମହାରାଜା ସୁହେଲ୍ଦେବଙ୍କ ଜନ୍ମବାର୍ଷିକୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେବେ ଏହି ପ୍ରକଳ୍ପ ମଧ୍ୟରେ ମହାରାଜା ସୁହେଲ୍ଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶମୂଳକ କାର୍ଯ୍ୟ ଅତିଥିଭବନ ଏବଂ ଶିଶୁ ପାର୍କ ନିର୍ମାଣ ଆଦି ରହିଛି ସ୍କାରକୀ ସ୍ଥଳର ବିକାଶଦ୍ୱାରା ଦେଶର ପର୍ଯ୍ୟଟକମାନେ ତାଙ୍କର ବୀରତ୍ୱ ସମ୍ପର୍କରେ ଅବଗତ ହୋଇପାରିବେ ଏବଂ ଏହା ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋସାହିତ କରିବ

ଏଥିରେ ପେନାଲିଷ୍ଟମାନେ ଭିଭିଭ୍ରମିର ବିକାଶର ଗତି ଓ ଗୁଣବତାର ଉନ୍ନତି ଏବଂ ଏହି କ୍ଷେତ୍ରରେ ଆଧୁନିକ ଞ୍ଜାନକୌଶଳ ପ୍ରୟୋଗ କରି ଅଧିକରୁ ଅଧିକ ପୁଞ୍ଜନିବେଶକୁ ନେଇ ସେମାନଙ୍କ ମତାମତ ବାଣ୍ଟିବେ

ଦେଶରେ କୋଭିଡ ଟିକାକରଣ ଯୋଗୁଁ କାହାରି ମୃତ୍ୟୁ ହୋଇ ନ ଥିବା ସ୍ୱାସ୍ଥମନ୍ତ୍ରୀ ସ୍କଷ୍ଟ କରିଛନ୍ତି

ତେବେ ସମସ୍ତେ କୋଭିଡ ନିୟମାବଳୀ ଅନ୍ତପାଳନ କରିବା ସହ ଟିକା ନେବା ପାଇଁ ସେ ଅନୁରୋଧ କରିଛନ୍ତି

ତୈଳ ଗ୍ୟାସ ଭିତ୍ତିପ୍ରସ୍ତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡିଓ କନଫରେନ୍ ିଂ ମାଧ୍ୟମରେ ତାମିଲନାଡୁରେ ପ୍ରମୁଖ ତେଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମନାଲିସ୍ଥିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡର ରାମାନାଥପୁରମ୍ ଥୋଥୁକୁଡି ପ୍ରାକୃତିକ ଗ୍ୟାସ ପାଇପଲାଇନ ଏବଂ ଗ୍ୟାସୋଲିନ୍ ଡେସୁଲଫୁରିଜେସନ୍ ୟୁନିଟ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ

ଏହି ପ୍ରକଳ୍ପଗୁଡିକ ସାମାଜିକ ଆର୍ଥକ ଲାଭରେ ପରିଣତ ହେବ ସହ ଉର୍ଜା ଆତ୍ମନିର୍ଭାର ଭାରତ ଆଡକୁ ଦେଶକୁ ଆଗେଇ ନେବ ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଉପସ୍ଥିତ ରହିବେ

ଗତକାଲି ମଧ୍ୟରାତ୍ରିରୁ ଏହି ବ୍ୟବସ୍ଥା ଲାଗ୍ର ହୋଇଛି

ଆକାଶବାଣୀ ସହ ଏକ ସାକ୍ଷାତକାରରେ ସଡ଼କ ପରିବହନ ଓ ରାଜପଥ ବିଭାଗ ସଚିବ ଗିରିଧର ଅରମାନେ କହିଛନ୍ତି ଫାସ୍ଟ୍ୟାଗ୍ ଉଭୟ ଯାତ୍ରୀ ଏବଂ ପଥକର ପରିଚାଳନା କର୍ତ୍ତପକ୍ଷମାନଙ୍କ ପାଇଁ ସୁବିଧା ହେବ ଆମ ସମ୍ଭାଦଦାତା ଜଣାଇଛନ୍ତି ଫାସ୍ଟ୍ୟାଗ୍ ହେଉଛି ଏକ ରେଡିଓ ଫ୍ରିକ୍ୟୁନ୍ସୀ ଚିହ୍ନଟ ଆର୍ଏଫ୍ଆଇଡି ଟ୍ୟାଗ୍ ଯାହା ପେମେଣ୍ଟ ବ୍ୟବସ୍ଥା ସହ ସଂଯୋଗ କରାଯାଇ ଯାନର ଓ୍ପିଣ୍ଡ୍ ସ୍କ୍ରିନ୍ରେ ଲଗାଯାଇଥାଏ

ଗାଡ଼ିଗୁଡ଼ିକ ପ୍ଲାଜାଦେଇ ଯିବା ସମୟରେ ଏହି ଶୁଳ୍କ କଟିବ ଫାସ୍ଟ୍ୟାଗ୍ ବୈଷୟିକଞ୍ଜାନ ରାଜପଥ ଗୁଡ଼ିକରେ ଯାନବାହନ ଚଳାଚଳକୁ ସହଜ କରିବ ଟୋଲ୍ପ୍ଲାଜ୍କା ଗୁଡ଼ିକରେ ଲାଗୁଥିବା ସମୟ କମ୍ ହେବା ସହ ଏହା ମାଧ୍ୟମରେ ଶୀଘ୍ର ପେମେଣ୍ଟ ହୋଇପାରିବ

କେଭିଏସ କଡକୁ ଦେଶରେ ଥିବା ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ପର୍ଯ୍ୟାୟକ୍ରମେ ଗତ ଅକ୍ଟୋବର ମାସରୁ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ଆରମ୍ଭ ହୋଇଥିଲା

ପରିସଂଖ୍ୟନ ଅନୁଯାୟୀ ଏହି ସଂଖ୍ୟା ଦୈନିକ ବୃଦ୍ଧି ପାଇବାରେ ଲାଗିଛି ଯେଉଁଠାରେ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ସେଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ଶ୍ରେଣୀଗୃହ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ କରାଯାଇଛି

ଅଷ୍ଟ୍ରେଲିଆନ୍ ଓପନ ବିଶ୍ୱର ଦୁଇ ନମ୍ଘର ମାନ୍ୟତାପ୍ରାପ୍ତ ଖେଳାଳି ରାଫେଲ ନାଦାଲ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି